ସେମାନଙ୍କ ସୁରକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ସମ୍ଠ ଗାଡ଼ି ଏବଂ ସୁରକ୍ଷାକର୍ମୀଙ୍କୁ ଆଜି ସନ୍ଧ୍ୟାସୁଦ୍ଧା ପ୍ରତ୍ୟାହାର କରି ନିଆଯିବ ସ୍ୱରାଷ୍ଟ୍ରମନ୍ତୀ ରାଜନାଥ ସିଂଙ୍କ ବାସଭବନରେ ଅନୁଷ୍ଟିତ ଏକ ବୈଠକରେ ଏହି ନିଷ୍ବତ୍ତି ନିଆଯାଇଛି

ଶହୀଦ ମନୋଜଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍ ଜନ୍କମାଟି ରତନପୁର ଗ୍ରାମକୁ ନିଆଯାଇଥିଲା

ଏଥରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଆଇନଜୀବୀ ଯୋଗଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଶ କରିଥିଲେ

ଶହୀଦ ଯବାନଙ୍ଙ ଅମର ଆତ୍ନାର ସଦ୍ଗତି କାମନା କରି ଏକଶହ ମହମବତୀ ପ୍ରଜ୍ୱଳିତ କରାଯାଇଥିଲା

ଖଡ଼ିଆଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଏକ ଶୋକସଭା ଅନୁଷ୍ଷିତ ହୋଇଛି ଏଥିରେ ଶହୀଦଙ୍କ ପାଇଁ ଦୂଇମିନିଟ୍ ନିରବ ପ୍ରାର୍ଥନା କରାଯାଇଛି

ଏହି ଉପଲକ୍ଷେ କଟକ ବାଲିଯାତ୍ରା ପଡ଼ିଆରେ ଅପରାହ୍ବରେ ଏକ ସମାବେଶର ଆୟୋଜନ କରାଯାଇଛି

ଜନଅଦାଲତ ବିଜେପି ପକ୍ଷରୁ ରାଉରକେଲା ବାସନ୍ତୀଦୁର୍ଗା ପୂକା ପଡ଼ିଆଠାରେ ବିଜେଡ଼ି ସରକାରଙ୍କ ବିରୁଦ୍ଧରେ ଜବାବ ମାଗୁଛି ଓଡ଼ିଶା ଶୀର୍ଷକ ଏକ ଜନଅଦାଲତ ଅନୁଷ୍ଠିତ ହୋଇଯାଇଛି

ମେଗା ଶିବିର ଅଣସଂଗଠିତ ଶ୍ରାମିକ ଶିଶୁ ଓ ବରିଷ ନାଗରିକମାନଙ୍କୁ ମାଗଶାରେ ଆଇନ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଅନ୍ତଗୋଳଠାରେ ମେଗା ଆଇନ୍ ସଚେତନତା ଶିବିର ଅନୁଷ୍ଚିତ ହୋଇଯାଇଛି ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋକିତ ଏହି ଶିବିରକୁ ଜଷିସ୍ ସୁଶ୍ରୀ ସଂଜୁପଣ୍ତା ଉଦ୍ଘାଟନ କରି ସମସ୍ତ ଆଇନ ସ୍ବିଧା ସଠିକ୍ ଭାବେ ପାଇବା ସାଧାରଶ ଲୋକଙ୍କ ଅଧିକାର ବୋଲି ପ୍ରକାଶ କରିଥିଲେ